ରାକଧାନୀ ଭୁବନେଶ୍ୱର ସମେତ କଟକ ପୁରୀ ଓ କେନ୍ଦ୍ରାପଡ଼ା ଆଦି ସ୍କାନରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାମାନେ ଜଳବନ୍ଦୀ ହୋଇ ରହିଥିବା ଖବର ଆମର ହସ୍ତଗତ ହୋଇଛି

ଏଥିସହିତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଆଜିପାଇଁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି

ତେଶୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଶିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି ବିପଦ ସଙ୍କେତ ଲଗାଯାଇଛି

ଏସବୁ ସତ୍ତେ ବହୁସଂଖ୍ୟକ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥବା ଦେଖବାକୁ ମିଳିଛି

ଯେଉଁମାନେ ବିନା ଅନୁମତିରେ ଅନୁପସ୍ଥିତ ଥିବେ ସେମାନଙ୍କର ଆଜି ଦିନର ଦରମା କଟାଯିବ ଚୁକ୍ତିଭିଉିକ ଶିକ୍ଷକଙ୍କ ପ୍ରତି ଅଧିକ କଠୋର ଆଭିମୁଖ୍ୟ ଗ୍ରହଶ କରାଯାଇଛି